ବିଭିନ୍ନ ଦାବି ନେଇ ଓଡ଼ିଶା ସ୍କୁଲ୍ କଲେଜ ଶିକ୍ଷକ କର୍ମଚାରୀଙ୍କ ମିଳିତ ମଞ୍ଚର ଧାରଣା ତୃତୀୟ ଦିନରେ

ଏହି ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡକ୍ଟର ଚନ୍ଦ୍ରଶେଖର କୁମାର ରାଜସ୍ୱ ପରିଷଦ ସଭ୍ୟ କିଭିକି ଶର୍ମା ଏବଂ ଆଇନ୍ସଚିବ ଶଶୀକାନ୍ତ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ

ରାକ୍ୟ ଓ କେନ୍ଦ ସରକାରଙ୍କ ବିଭିନ୍ନ ପ୍ରସଙ୍ଙ ଉପରେ ମଧ ଏଥିରେ ଆଲୋଚନା କରାଯାଉଛି

ଏହି ଯୋଜନା ଦାରିଦ୍ର୍ୟ ସୀମାରେଖା ତଳେ ଥିବା ମହିଳାଙ୍କ ପାଇଁ ଉଦିଷ

ସରକାର କେବଳ ଶିଷକଙ୍କ ସହିତ ଲୁଚକାଳି ଖେଳୁ ନାହାନ୍ତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହିତ ଖେଳୁଛନ୍ତି

ସେହିପରି ଢେଙ୍କାନାଳ ଜିଲ୍ଲା ସାମ୍ଘାଦିକ ସୂଚନା କେନ୍ଦ୍ରରେ ଜିଲ୍ଲା ଫଟୋଗ୍ରାଫି ଓ ଭିଡ଼ିଓଗ୍ରାଫି ସଂଘ ତରଫରୁ ମଧ୍ଧ ଫଟୋଗ୍ରାଫି ଦିବସ ପାଳିତ ହୋଇଯାଇଛି ଏହି ଅବସରରେ ବିଭିନ୍ନ ଉନ୍ନୟନମୂଳକ ଖବରରେ ଫଟୋର ଗୁରୁତ୍ୱ ସମ୍ପର୍କରେ ଏକ କର୍ମଶାଳା ଆୟୋଜିତ କରାଯାଇଛି

ଏକ ଟ୍ରକ୍ ସହ ଗୋଟିଏ ଦୁଇଚକିଆ ଯାନର ଧକୁ

ଆହତଙ୍କୁ ଚିକିହା ପାଇଁ ଆଠଗଡ ଡାକ୍ତରଖାନାରେ ଭର୍ତି କରାଯାଇଛି

ଏପରିକି ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ମଧ୍ଧ ହୋଇପାରେ